ପିଏମ୍ ଭାକ୍ସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ର ଟୀକାକୁ ମଞ୍ଜୁରି ମିଳିବାଦ୍ୱାରା ଦେଶକୁ ଦ୍ରତଗତିରେ କରୋନାମୁକ୍ତ କରିବାରେ ସହାୟତା ମିଳିବ ଏହି ଦୁଇ କମ୍ପାନୀର ଟୀକାକୁ ଭାରତୀୟ ଔଷଧ ମହାନିୟନ୍ତକ ମଞ୍ଜୁରି ପ୍ରଦାନ କରିଛନ୍ତି ଶ୍ରୀ ମୋଦି ଟ୍ୱିଟ୍ କରି ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା କରୋନା ବିରୋଧରେ ଚାଲିଥିବା ଲଢ଼େଇର ଏହା ହେଉଛି ଏକ ନିର୍ଣ୍ଣାୟକ ମୋଡ଼ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ନିର୍ମିତ ଦୁଇଟି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ସେ କହିଛନ୍ତି ଏହାଦ୍ୱାରା ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆମର ବୈଜ୍ଞାନିକ ସମୁଦାୟଙ୍କ ସକ୍ରିୟତାର ସୂଚନା ମିଳିଛି ଯେଉଁମାନେ କି ସେବା ଓ କରୁଣାର ଭାବ ସହିତ କାର୍ଯ୍ୟ କରିଚାଲିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶକୁ କରୋନାମୁକ୍ତ କରିବା ଦିଗରେ ଚିକିତ୍ସକ ସ୍ୱାସ୍ଥ୍ୟ କର୍ମଚାରୀ ବୈଜ୍ଞାନିକ ପୁଲିସ୍ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ସହିତ ସମସ୍ତ କରୋନା ଯୋଦ୍ଧାଙ୍କ ପ୍ରତି ପୁଣି ଥରେ କୃତଜ୍ଞତା କବଣାଇବାର ସମୟ ଉପନୀତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଯୋଦ୍ଧାମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅନେକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ମେଟ୍ରୋଲୋକି କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜାତୀୟ ପାଣିପାଗ କନ୍କ୍ଲେଭ୍ରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏହି ସମାରୋହରେ ଯୋଗଦେବେ

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ମଧ୍ୟ ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଶ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ

ଚଳିତବର୍ଷର ଶୀର୍ଷକ ହେଉଛି ଜାତୀୟ ଅଭିବୃଦ୍ଧିରେ ପାଣିପାଗର ଭୂମିକା ପିଏମ୍ ପପୁଲାର୍ ଲିଡର୍ ଭାରତ ପାଇଁ ଆଉ ଏକ ଗର୍ବ ଓ ଗୌରବର ବିଷୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଜଣେ ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱ ଜଣେ ଶୀର୍ଷ ନେତୃତ୍ୱର ମାନ୍ୟତା ଦେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ବିରୋଧରେ ଲଢ଼େଇ ପରିପ୍ରେକ୍ଷୀରେ ବିଶ୍ୱସ୍ତରରେ ତାଙ୍କୁ ଏହି ମାନ୍ୟତା ମିଳିଛି ବିଶ୍ୱବ୍ୟାପି କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ଭାରତୀୟଙ୍କ ଯତ୍ର ନେବା ସହ ଏହି ଆହ୍ୱାନମଳକ ପରିସ୍ଥିତିରେ ବିଶ୍ୱ ସମ୍ବଦାୟକୃ ସହାୟତା କରି ଶ୍ରୀ ମୋଦି ବିଶ୍ୱବାସୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବୋଲି ଶ୍ରୀ ଶାହା କହିଚ୍ଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କେପି ନଡ୍ରା ପ୍ରଧାନମନ୍ତ୍ରୀଙ୍କ କଠିନ ପରିଶ୍ରମ ଓ ଦୂଢ଼ ନେତୃତ୍ୱ ଯୋଗୁଁ ସେ ଶୀର୍ଷ ସ୍ଥାନରେ ପହଞ୍ଚଛନ୍ତି ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ସେହିପରି ସ୍ଟଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଦେଶପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କଦ୍ୱାରା ରଚିତ ଏକ କବିତା 'ଅଭି ତୋ ସୂରକ୍ ଉଗା ହେ' ସହିତ ଏକ ଭିଡିଓ ଶେୟାର୍ କରିଛନ୍ତି ପିଏମ୍ ଷ୍ଟୁଡେଣ୍ଟ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାପାଇଁ ନ୍ନତନ ଏବଂ ନବସୂଜନ ଉପାୟମାନ ବିକଶିତ କରିବାପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଓଡ଼ିଶାର ସମ୍ଭଲପୁରରେ ଆଇଆଇଏମ୍ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ସମ୍ଭୋଧିତ କରି ଶ୍ରୀ ମୋଦି କହିଛନ୍ତି ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆତ୍ମନିର୍ଭର ଭାରତ ପାଇଁ ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ସମ୍ଘରେ ସେତୁ ଭଳି କାର୍ଯ୍ୟ କରିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ମଧ୍ୟରେ ଏବଂ ଦେଶ ବାହାରେ ଆଇଆଇଏମ୍ ସଂସ୍ଥାନର ପ୍ରତିଭାଶାଳୀ ବିଦ୍ୟାର୍ଥୀ 'ବ୍ରାଣ୍ଡ୍ ଇଣ୍ଡିଆ'ର ବିଶ୍ୱସ୍ତରୀୟ ଲକ୍ଷ ହାସଲ କରିବାରେ ସାହାଯ୍ୟ କରିପାରିବେ ଶ୍ରୀ ମୋଦି କହିଛନ୍ତି ଆଜିର ଷ୍ଟାଟ୍ ଅପ୍ସ୍ ଆସନ୍ତାକାଲିର ବହୁରାଷ୍ଟ୍ରୀୟ କମ୍ପାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଇଆଇଏମ୍ ସମ୍ଭଲପୁରର ସ୍ଥାୟୀ କ୍ୟାମ୍ପସ୍ର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ପରିଚାଳନାର ପ୍ରକୃତ ଅର୍ଥ କେବଳ ପ୍ରତିଷ୍ଠାନର ପରିଚାଳନା ନୁହେଁ ବରଂ ଦେଶବାସୀଙ୍କ ଜୀବନଶୈଳୀରେ ଉନ୍ନତି ଆଶିବା ଯେଉଁମାନେ ଦେଶର ବିକାଶଧାରାର ପଛରେ ରହିଯାଇଛନ୍ତି ସେମାନଙ୍କୁ ବିକାଶ ଯାତ୍ରାରେ ସାମିଲ୍ କରିବା ମଧ୍ୟ ହେଉଛି ପରିଚାଳନାର ଆଉ ଏକ ଦିଗ

ବର୍ଦ୍ଧନ୍ ଭାକ୍ସିନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଟୀକାକରଣ ଅଭିଯାନ ବୁଥ୍ ସ୍ତରରେ ନିର୍ବାଚନ ପ୍ରକ୍ରିୟା ଆଧାରରେ ଅନୁଷ୍ଠିତ ହେବ ଆଜି ସକାଳେ ଟ୍ୱିଟ୍ କରି ସେ କହିଛନ୍ତି ଏଥିପାଇଁ କୁଶଳୀ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁରହିଛି

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ରରେ ଭିନ୍ନ ଭିନ୍ନ ପ୍ରତୀକ୍ଷା କେନ୍ଦ୍ର ଟୀକା ଦେବା ଏବଂ ନିରୀକ୍ଷଣ କକ୍ଷ ପ୍ରତିଷ୍ଠା କରାଯାଉଛି

ଅଧିକ ହିତାଧିକାରୀଙ୍କ ପାଇଁ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯିବ ସେ କହିଛନ୍ତି ଟୀକକରଣ ପରେ କାହା ଉପରେ ପ୍ରତିକୃଳ ପ୍ରଭାବ ପଡ଼ିବା ସ୍ଥିତିରେ ଜରୁରୀକାଳୀନ କିଟ୍ ମଧ୍ୟ ଦିଆଯିବ

ଏହି ପୋର୍ଟାଲ୍ ମାଧ୍ୟମରେ ଟୀକାକରଣ କାର୍ଯ୍ୟକ୍ରମ ବିଷୟରେ ଏସ୍ଏମ୍ଏସ୍ ଏବଂ ଟୀକା ସମ୍ୟନ୍ଧୀୟ ସ୍ଚଚନା ପ୍ରଦାନ କରାଯିବ ସେହିପରି ଟୀକାକରଣ ପରେ ଏହାର ପ୍ରତିକୃଳ ପ୍ରଭାବ ଏବଂ ଟୀକାକରଣର ଇ ପ୍ରମାଣପତ୍ର ଦିଆଯିବାର ସ୍ଚନା ମଧ୍ୟ ଏହି ପୋର୍ଟାଲ୍ରେ ଉପଲହ୍ଧ ହେବ

କୋବିଡ୍ ପ୍ରତିଷେଧକ ଦିଆଯିବା ଲାଗି ସମସ୍ତ ପ୍ରସ୍ତତିର ଏଥିରେ ପରୀକ୍ଷା କରାଯାଇଥିଲା କୋବିଡ୍ ପ୍ରତିଷେଧକ ଯେପରି ସ୍ୱଚାରୁର୍ପେ ଲୋକମାନଙ୍କୁ ଦିଆଯାଇପାରିବ ସେଥିପାଇଁ ଯୋଜନାର କାର୍ଯ୍ୟକାରିତା ଉପରେ ପୁଙ୍ଗାନୁପୁଙ୍ଗ ପରୀକ୍ଷାନିରୀକ୍ଷା କରାଯାଇଛି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

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତି କମ୍ରେ ତିନୋଟି ସ୍ଥାନରେ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା